ତେବେ ମରାମତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ବୋଲି ଶ୍ରୀ ସେଠୀ କହିଛନ୍ତି

କଗତସିଂହପୁରରେ ବିଦ୍ୟୁତ୍ ସଂଯୋଗ ପାଇଁ ଦାବି କରି ଆକି ଗ୍ରାମବାସୀ ରାସ୍ତାରୋକ କରିଛନ୍ତି କଟକ ପାରାଦ୍ୱୀପ ରାସ୍ତା କୟପୁର ଛକରେ ଛପଡ଼ା ପଞାୟତବାସୀ ଉଉେଜିତ ହୋଇ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ସପ୍ତାହେ ହେଲା କୌଣସି ସ୍ଥନରେ ବିଦ୍ୟୁତ୍ ନଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି

ତେଶୁ ଟ୍ରିବ୍ୟୁବାଲ୍ ଶୁଣାଣିକୁ ସ୍ଥଗିତ ରଖିଛନ୍ତି

ଏହା ଦ୍ୱାରା ଓଡ଼ିଶାରେ ଅଶ ମୌସ୍ବମୀ ସମୟରେ ଜଳସଂକଟ ଦେଖାଯିବା ସହ ଜଳସେଚନରେ ମଧ୍ୟ ବାଧା ଉପୁଜିବ ଏହାକୁ ଭାଙ୍ଗିବା ତଥା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲ୍ରେ ଆବେଦନ କରାଯାଇଥିଲା ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍କ ପ୍ରବାହ ଜାରି ରହିଛି

ସେମାନେ ହେଲେ ପଙ୍କଜ ଦଣ୍ଡସେନା ଓ ପଙ୍କଜ ନାୟକ

ଗୁରୁତର ଆହତ ଯବାନମାନଙ୍କୁ ଚିକିହା ଲାଗି ହେଲିକପୁର ଯୋଗେ ବିଶାଖାପାଟଣା ସ୍ତାନାନ୍ତରିତ କରାଯାଇଛି

ଏଥିରେ ଶଶୁର ଶାଶୁ ଓ ବୋହ୍ଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଏବଂ ଦୁଇ ନାତିନାତୁଶୀ ଗୁରୁତର ଆହତ ହୋଇଛନ୍ତି ଏମାନେ ସମସ୍ତେ ରାଉରକେଲାରୁ ଭୁବନେଶ୍ୱର ଯାଉଥିଲେ

ମୃତ ଏଏସ୍ଆଇଙ୍କ ନାମ ମୋରିସ୍ କୁଜୁର ସେ ବାଇକ୍ ଚଳାଇ ଥାନାକୁ ଯାଉଥିବା ବେଳେ ଦୁର୍ଘଟଶା ଘଟିଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ତାଙ୍କୁ ମୂତ ଘୋଷଣା କରିଥିଲେ

ଗୋଟିଏ କାର ଓ ସ୍କୁଟି ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି

ବାଳକଟିର ଘର ହରିପୁର ଗାଁରେ ବୋଲି ଜଶାପଡ଼ିଛି ସ୍ତାନୀୟ ଲୋକଙ୍କ ସହାୟତାରେ ଅଗ୍ରିଶମ ବିଭାଗ କର୍ମଚାରୀମାନେ ଖୋଜାଖୋଜି କରି ବାଳକଟିକୁ ବଡ଼କାଳାବୁଦାଠାରେ ଠାବ କରିଥିଲେ

ଡ୍ୟଟି ସାରି ଫେରୁଥିବା ସମୟରେ ରେଲଓେ କଲୋନିର ଜଶେ କର୍ମଚାରୀଙ୍କୁ ପ୍ରଥମେ ଏକ ମହୁମାଛି ଆକ୍ରମଣ କରିଥିଲେ